ତେବେ ଏହି ମହାମାରୀକୁ ବେଖାତିର ନ କରି ଲକ୍ଷଣ ଦେଖୁଥିଲେ କୋଭିଡ୍ ଟେଷ୍ଟିଂ କରାଇ ନେବାକୁ ପରାମର୍ଶ ଦେଇଛନ୍ତି

ଗତ ଦୁଇଦଶକ୍ଷି ଧରି ନିରନ୍ତର ଦୂଷାନ୍ତମଳକ ବିତ୍ତୀୟ ଶୂଙ୍ଖଳା ପ୍ରଦର୍ଶନ ଓଡ଼ିଶାକୁ ଦେଶରେ ଏକ ସ୍ଥିର ଅର୍ଥବ୍ୟବସ୍କା ବପ୍ରଦାନକାରୀ ରାକ୍ୟ ଭାବରେ ସ୍ରାନ ଦେଇଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସିବ୍ୟକ୍ତ କରିଛନ୍ତି

ତେବେ ପ୍ରତ୍ନତତ୍ତ୍ ବିଭାଗର ଆପଉି ଯୋଗୁଁ ଏହି ପ୍ରକବ୍ବ କାର୍ଯ୍ୟ ବନ୍ଦ ରହିଥିଲା